ଭାରତ ବ୍ରାଜିଲ୍ ଦକ୍ଷିଣ ଆଫ୍ରିକା ଏବଂ ଚୀନ୍ ପକ୍ଷରୁ ବିକଶିତ ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ସମାଧାନ କରିବା ଦିଗରେ ଉଦ୍ଦିଷ୍ଟ ଯୋଜନା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆହ୍ବାନ କରିଛନ୍ତି

ଗତକାଲି ନ୍ତଆଦିଲ୍କୀଠାରେ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଅର୍ଥ ମନ୍ତ୍ରଣାଳୟ କହିଛି ବିଶ୍ୱସ୍ତରୀୟ ଶକ୍ତି ଯୋଗାଣ ଏବଂ ଉପଭୋକ୍ତାଙ୍କ ସନ୍ତୁଷ୍ଠି ବୃଦ୍ଧି ପାଇଁ ସ୍ୱୟଂକ୍ରିୟ ସବ୍ଷ୍ଟେସନ୍ ନେଟୱାର୍କ ବିଶ୍ଳେଷଣ ଏବଂ ବ୍ୟବସ୍ଥା ପ୍ରସ୍ତୁତକାରୀ ଉପକରଣ ଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ପ୍ରକଳ୍ପ ସହାୟକ ହେବ

ଜାତୀୟ ଔଷଧପତ୍ର ମୂଲ୍ୟ ନିର୍ଦ୍ଧାରିକ କର୍ତ୍ତୃପକ୍ଷଙ୍କର ଏକ ଆକଳନରୁ ଏହା ଜଣାପଡ଼ିଛି ପ୍ରଧାନମନ୍ତ୍ରୀଙ୍କର ସମସ୍ତଙ୍କୁ ସୁସ୍ଥ ରଖିବା ଲକ୍ଷ୍ୟ ନେଇ କରାଯାଇଥିବା ଯୋଜନା ପାଇଁ ଏହା ହୋଇପାରିଛି ବୋଲି ସେ କହିଛନ୍ତି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ବହୁ ଗୁରୁତ୍ୱପୂର୍୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥା'ନ୍ତି

ମନ୍କୀ ବାତ୍ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗେଇ ନେବାପାଇଁ ସେ ଦେଶବାସୀଙ୍କ ସହଯୋଗ ଲୋଡ଼ିଥିଲେ

ଘଟଣାସ୍ଥଳରେ କଟକ ପୁଲିସ୍ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍ ଦଳ ପହଞ୍ଚ ଉଦ୍ଧାର କାର୍ଯ୍ୟ କରିଥିଲେ

ସିବିଆଇ ମୁଜାଫରପୁର ବିହାରର ମୁଜାଫରପୁର ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଆଶ୍ରୟ ଘର ଯୌନ ବ୍ୟଭିଚାର ମାମଲାରେ ସଂପୃକ୍ତ ଜଣେ ନକଲି ଡାକ୍ତରଙ୍କୁ ସିବିଆଇ ଗିରଫ କରିଛି ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ କୁର୍ହାନି ବ୍ଲକରେ ଡାକ୍ତରୀ ପେଶାରେ ନିୟୋଜିତ ଥିବା ଏହି ନକଲି ଡାକ୍ତର ଅଶ୍ୱିନୀ ଆଶ୍ରୟ ଗୃହରେ ଅନ୍ତେବାସୀମାନଙ୍କୁ ନିଶା ଇଞ୍ଜେକ୍ସନ୍ ଦେଉଥିବା ଅଭିଯୋଗ ଆଧାରରେ ସିବିଆଇ ତାକୁ ଗିରଫ କରିଛି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରର ଅନ୍ୟତମ ସହଯୋଗୀ ସାହିସ୍ତା ପର୍ବିନ୍କୁ ମଧ୍ୟ ଗିରଫ ସିବିଆଇ ପକ୍ଷରୁ ଜେରା ମଧ୍ୟ କରାଯାଇଛି

ପାଣାଜୀ ନିକଟସ୍ଥ କାମ୍ଘୋଲିମ୍ ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ଠାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି ଗୋଆ ରାଜ୍ୟପାଳ ମ୍ରିଦୁଲା ସିହ୍ନା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଗୋଆ କ୍ୟାବିନେଟ୍ ମନ୍ତ୍ରୀ ସୁଦିନ ଧାବଲିକର ଏବଂ ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ ଏଥିରେ ଉପସ୍ଥିତ ଥିଲେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଅକ୍ଷୟ କୁମାର ନିର୍ଦ୍ଦେଶକ ସୁବାସ ଘାଇ କରନ୍ ଜୋହର ରାକେଶ ଓମ୍ପ୍ରକାଶ ମେହେରା ଲେଖକ ପ୍ରସ୍ନନ୍ ଯୋଶୀ ହିତିଶା ଭଟ୍ଟ ଆଦି ଅନେକ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ବ୍ୟକ୍ତି ଉତ୍ବରେ ଯୋଗ ଦେଇଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରାଠୋର କହିଛନ୍ତି ଏହି ବିବିଧତାପୂର୍ଣ୍ଣ ଦେଶ କାହାଣୀରେ ଭରିରହିଛି ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କର କାହାଣୀ ମାଧ୍ୟମରେ ଜନସାଧାରରଙ୍କୁ ଉସାହିତ ଏବଂ ଆହ୍ଲାଦିତ କରି ଆସୁଛନ୍ତି ସ୍ବଚନା ଓ ପ୍ରସାରଣ ସଚିବ ଅମିତ ଖାରେ କହିଛନ୍ତି ସରକାର ମନୋର୍ଚ୍ଚନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଏବଂ ଚଳଚ୍ଚିତ୍ରର ଏ ଦିଗରେ ଅଗ୍ରଣୀ ଭୂମିକା ରହିଛି

ସେ କହିଛନ୍ତି ଦେଶରେ ଚଳଚ୍ଚିତ୍ର ନିର୍ମାଶକୁ ସହଜ କରିବା ଉଦ୍ଦେଶ୍ୟରେ ଏକ ଚଳଚ୍ଚିତ୍ର ସହାୟତା କାର୍ଯ୍ୟାଳୟ ଏଫ୍ଏଫ୍ଓ ପ୍ରତିଷ୍ଠା କରାଯାଇଛି ଏହି ଅବସରରେ ଏଫ୍ଏଫ୍ଓର ୱେବ୍ ପୋର୍ଟାଲ୍ ଉନ୍ଜୋଚିତ ହୋଇଛି ଉଦ୍ଘାଟନୀ ସମାରୋହ ପରେ ପ୍ରଥମ ଚଳଚ୍ଚିତ୍ର ଦି ଆସ୍ୱର୍ନ ପେପର୍ସ ପ୍ରଦର୍ଶିତ ହୋଇଥିଲା

ଚଳଚ୍ଚିତ୍ର ଉତ୍ସବ ସଂପର୍କିତ ସଦ୍ୟତମ ସୂଚନା ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି

କ୍ରିକେଟ୍ ଆକି ବ୍ରିସ୍ବେନ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ଆରମ୍ଭ ହେବ

ଗତକାଲି ଏକ ଧାର୍ମିକ ଉହବରେ ଯୋଗଦେବା ପାଇଁ ଶହଶହ ଧାର୍ମିକ ବିଦ୍ୱାନ ଏବଂ ଧର୍ମଗୁରୁ ଏକତ୍ରିତ ହୋଇଥିବା ଏକ ହଲ୍କୁ ଏକ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ପଶିଆସିଥିଲା

କାବୁଲ୍ ପୁଲିସ୍ ମୁଖ୍ୟଙ୍କ ମୁଖପାତ୍ର ବସିର୍ ମୁଜାହିଦ୍ କହିଛନ୍ତି ପୟଗମ୍ଘର ମହମ୍ମଦଙ୍କ ଜନ୍ମଦିବସ ପାଳନ ପାଇଁ ଏକତ୍ରିତ ହୋଇଥିବା ଧାର୍ମିକ ବିଦ୍ୱାନମାନେ ଏହି ଆକ୍ରମଣର ଶିକାର ହୋଇଛନ୍ତି ଏହି ଉତ୍ସବ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍କୁ କୁହାଯାଇ ନଥିଲା ବୋଲି ସେ କହିଛନ୍ତି ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି ଆପଗାନ ରାଷ୍ଟ୍ରପତି ଅସରଫ୍ ଘାନି ଏହି ବୋମା ବିସ୍କୋରଣର ନିନ୍ଦା କରିବା ସହ ଇସ୍ଲାମୀୟ ମୂଲ୍ୟବୋଧ ଏବଂ ମାନବିକତା ଉପରେ ଏହା ଏକ ଆକ୍ରମଣ ବୋଲି କହିଛନ୍ତି ମିଲାଦ ଉନ୍ ନବି ପୟଗମ୍ଘର ମହମ୍ମଦଙ୍କ ପବିତ୍ର କନ୍ମତିଥି 'ମିଲାଦ୍ ଉନ୍ ନବୀ' ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ବିଶେଷକରି ମୁଲସମାନ ସଂପ୍ରଦାୟର ଭାଇଭଉଣୀମାନଙ୍କୁ ଆଜିର ପବିତ୍ର ଦିବସରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଚ୍ଚନ୍ତି ଯେ ଇସ୍ଲାମ ଧର୍ମର ପ୍ରତିଷ୍ଠାତା ମହମ୍ମଦ ମାନବ ସମାଜକୁ କରୁଣା ବିଶ୍ୱ ଭ୍ରାତୃତ୍ୱବୋଧ ଓ ସଦାଚାରର ପଥ ଦେଖାଇଛନ୍ତି ତାଙ୍କ ପ୍ରଦର୍ଶିତ ମାଗକୁ ଅନୁସରଣ କରି ଏକ ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଜ ଗଠନ କରିବା ସକାଶେ ସେ ଆହ୍ୱାନ କରିଛନ୍ତି ୟୁଏନ୍ ରେଜିନେସନ ଜାତିସଂଘ ପରିବେଶ ବିଭାଗ ମୁଖ୍ୟ ଏରିକ୍ ସୋଲେମ୍ ତାଙ୍କର ବିପୁଳ ଗସ୍ତ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ପ୍ରସ୍ତୁତ ଅଡିଟ୍ ରିପୋର୍ଟ ବାହାରିବା ପରେ ପଦବୀରୁ ଇସ୍ତଫା ଦେଇଛନ୍ତି

ଏହି ବିଶ୍ୱ ସଂଗଠନ ସ୍ୱଚ୍ଚ ବଜେଟ୍ରେ କାମଚଳାଉଥିବା ବେଳେ ଏହିଭଳି ଖର୍ଚ୍ଚ ଅଯଥା ବୋଲି ରିପୋର୍ଟରେ କୁହାଯାଇଛି ତାଙ୍କର ବିଶ୍ୱଭ୍ରମଣକୁ ଆକ୍ଷେପ କରି କୁହାଯାଇଛି ଯେ ପରିବେଶ ପ୍ରତି ତାଙ୍କର ସାମାନ୍ୟ ଚିନ୍ତା ବି ନଥିଲା ଆକାଶମାର୍ଗରେ ଯାତ୍ରା ଯୋଗୁଁ କାର୍ବନ୍ ନିର୍ଗମନକୁ ହ୍ରାସ କରାଇବା ଦିଗରେ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି ସୋଲେମ୍ ଗତକାଲି ଏକ ବିବୃତ୍ତିରେ କହିଛନ୍ତି ସେ ତାଙ୍କର ଗସ୍ତ ଖର୍ଚ୍ଚ ଉପରେ ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ପାଇସାରିଛନ୍ତି ଏବଂ ଗଭୀର ଭାବେ ଚିନ୍ତା କରିବା ପରେ ଇସ୍ତଫା ଦେବା ପାଇଁ ନିଷ୍କଭି ନେଇଛନ୍ତି କାତିସଂଘ ମୁଖପାତ୍ର ଷ୍ଟା ଷ୍ଟିଫାନେ ଡୁଜାରିକ୍ କହିଛନ୍ତି ଯେ ସାଧାରଣ ସଚିବ ଆଶ୍କୋନିଓ ଗୁଟେରସ୍ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି